ଏହା ବ୍ୟତୀତ ଧାବିକା ଚାଦଙ୍କର କୋଚ ଏନ ରମେଶଙ୍କୁ ମଧ ମୁଖ୍ୟମନ୍ତୀ ସମର୍ବ୍ବିତ କରିଥିଲେ

ଗତକାଲିଠାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗିରହିଛି

ଯାନବାହନ ଚଳାଚଳ ବନ୍ଦ୍ ରହିବା ସହିତ ଦୋକାନ ବଜାର ବନ୍ଦ୍ ରହିଛି